ତେବେ ରାକନୀତିରୁ ଅବସର ପରେ ହି ସେ ସାହିତ୍ୟ କଥା ଚିନ୍ତା କରିବେ

ଅନ୍ୟ ଏକ ପ୍ରଶ୍ୱର ଉତ୍ତରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ଏବଂ ସେ ନିଜେ ଗଠନମୂଳକ ବିକାଶରେ ବିଶ୍ୱାସ କରନ୍ତି

ସେଗୁଡ଼ିକ ହେଲା ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ

ଲ୍ୟାଣଲାଇନ୍ ସେବା ସ୍ୱାଭାବିକ ହେବାକୁ ଆଉ କିଛି ଦିନ ଲାଗିପାରେ ବୋଲି ସେ କହିଛନ୍ତି ଓସିଏ ନିର୍ବାଚନ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓସିଏର ବିଭିନ୍ ପଦ ଲାଗି ନିର୍ବାଚନ ପାଇଁ ଗତକାଲି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି